ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏହି ଐତିହାସିକ ମ୍ୟାଚ୍ ଦେଖିବା ପାଇଁ କୋଲକାତାରେ ପହଞ୍ଚ୍ଚନ୍ତି ପିଏମ୍ ସିଏଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରଶାସନରେ ଉନ୍ନତି ଓ ଦକ୍ଷତା ବୃଦ୍ଧି ପାଇଁ ପେଷାଦାରିତା ଦୁର୍ନୀତିର ମୁକାବିଲା ସକାଶେ କମ୍ପଟ୍ରୋଲର ଓ ଅଡିଟର ଜେନେରାଲ ନୂଆ ନୂଆ ପଦ୍ଧତି ଉଦ୍ଭାବନ କରିବା ଆବଶ୍ୟକ

ସମ୍ମିଳନୀରେ ଉଦ୍ବୋଧନ ଦେବା ପୂର୍ବରୁ ଶ୍ରୀ ମୋଦି ସିଏଜି କାର୍ଯ୍ୟାଳୟ ପରିସର ମଧ୍ୟରେ ମହାତ୍ମାଗାନ୍ଧୀଙ୍କର ଏକ ପ୍ରତିମୂର୍ତ୍ତିକୁ ଉନ୍କୋଚନ କରିଥିଲେ

କେକେ ବିଏସ୍ଏଫ୍ ରିକୁରମେଣ୍ଟ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁକାଶ୍ମୀରର ସୀମାନ୍ତବର୍ତ୍ତୀ ରାଜୋରି ଓ ପୁଞ୍ଚ ଜିଲ୍ଲାର ହଜାର ହଜାର ସଂଖ୍ୟାର ଯୁବାବର୍ଗ ଆଜି ରାଜୋରୀସ୍ଥିତ ସ୍କୋର୍ଟ୍ସ ଷ୍ଟାଷ୍ଟିୟମରେ ବିଏସ୍ଏଫ୍ ନିଯୁକ୍ତି ଅଭିଯାନରେ ସାମିଲ ହୋଇଛନ୍ତି ବିଏସ୍ଏଫ୍ର ଡେପୁଟୀ ଆଇଜି ଜାଞ୍ଗୁଠାରେ ଆକାଶବାଣୀକୁ କହିଚ୍ଚନ୍ତି ଏହି ସୀମାନ୍ତବର୍ତ୍ତୀ ଜିଲ୍ଲାର ଯୁବାପିଢ଼ୀଙ୍କ ମଧ୍ୟରେ ବିଏସ୍ଏଫ୍ରେ ଯୋଗଦେବାପାଇଁ ପ୍ରବଳ ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳୁଛି

ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର ମୂଳ ଭାରତୀୟମାନଙ୍କ ସ୍ୱାର୍ଥର ସୁରକ୍ଷା ପ୍ରଦାନକୁ ଏହି ନୀତିରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି ସେ କହିଛନ୍ତି କମି ଆବଶ୍ଚନ ଓ ବନ୍ଦୋବସ୍ତ ବ୍ୟବସ୍ଥାରେ ଥିବା ସମସ୍ତ ଜଟିଳତା ଏହି ନୀତି ଦ୍ୱାରା ଦୂର ହୋଇପାରିବ ଜାଭେଡକର ପଲ୍ୟସନ୍ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଦେଶରେ ବାୟୁ ପ୍ରଦୂଷଣ କମ୍ କରିବା ପାଇଁ ଜଙ୍ଗଲ ସୃଷ୍ଟି ସ୍କୁଲ୍ଗୁଡ଼ିକରେ ବୃକ୍ଷ ରୋପଣ ଓ ସର୍ବସାଧାରଣଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଅପରିହାର୍ଯ୍ୟ ଏକ ଦୃଷ୍ଟି ଆକର୍ଷଣକାରୀ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ଶ୍ରୀ ଜାଭଡେକର କହିଛନ୍ତି ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବାୟୁ ପ୍ରଦୃଷଣ ପାଇଁ ଭିନ୍ନ ଭିନ୍ନ କାରଣମାନ ଦାୟୀ

ବାୟୁ ପ୍ରଦ୍ଷଣର ମୁକାବିଲା ପାଇଁ ସାମୁହିକ ଉଦ୍ୟମ ସକାଶେ ଆହ୍ୱାନ ଦେଇ ସେ କହିଛନ୍ତି ସରକାର ଆଗାମୀ ବର୍ଷଗୁଡ଼ିକରେ ଏହି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରତିବଦ୍ଧ

ମନ୍ତ୍ରୀ କହିଛନ୍ତି ସରକାର ସିଏନ୍ଜି ଏଲ୍ପିଜି ଓ ଏଥନଲ ମିଶ୍ରିତ ପେଟ୍ରୋଲ୍ ଭଳି କମ୍ ବାୟୁ ପ୍ରଦୂଷଣକାରୀ ଇନ୍ଧନ ବ୍ୟବହାରକ୍ତ ଉସାହିତ କର୍ରଛନ୍ତି ବିରୋଧୀ ଦଳ ନେତା ଗ୍ରଲାମନବୀ ଆଜାତ ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକ ଡକାଇ ନିର୍ଦ୍ଦିଷ୍ଟ ସମୟସୀମା ସହ ଏକ କ୍ରିୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ

ମନ୍ କୀ ବାତ୍ କାର୍ଯ୍ୟକ୍ରମକୁ ମଧ୍ୟ ଶ୍ରୋତାମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ସୂଚନା ଏବଂ ପ୍ରସାରଣ ମନ୍ତ୍ରଶାଳୟ ଆକାଶବାଣୀ ଏବଂ ଦୂରଦର୍ଶନର ସମାଚାର ସେବାର ୟୁଟ୍ୟୁବ୍ ଚ୍ୟାନେଲ୍ ଗୁଡ଼ିକରେ ଶୁଣିପାରିବେ ମନ୍ କୀ ବାତ୍ର ହିନ୍ଦୀ ପ୍ରସାରଣ ପରେ ପରେ ଏହା ସମସ୍ତ ଆଞ୍ଚଳିକ ଭାଷାରେ ମଧ୍ୟ ପ୍ରସାରଣ କରାଯିବ

ମହା ଗଭ୍ ପର୍ମେସନ୍ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଦିଲ୍ଲୀରେ କିଛିଦିନ ଧରି ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇ ବିଭିନ୍ନ ବୈଠକ ଅନୁଷ୍ଠିତ ହେବାପରେ ଏବେ ରାଜ୍ୟ ରାଜଧାନୀ ପୁଣିଥରେ ରାଜନୈତିକ ଗତିବିଧିର କେନ୍ଦ୍ରସ୍ଥଳୀ ପାଲଟିଛି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ଓ ତାଙ୍କ ପୁଅ ଆଦିତ୍ୟ ଠାକ୍ରେ ଗତ ରାତିରେ ଏନ୍ସିପି ସଭାପତି ଶରଦ ପାୱାରଙ୍କ ସହ ତାଙ୍କ ବାସଭବନରେ ଏକ ବୈଠକରେ ଯୋଗଦେଇଥିଲେ

ଉଭୟ ଦେଶ ମଧ୍ୟରେ ଚଳିତ ସିରିଜ୍ର ଆଜି ଚାଲିଥିବା ଏହି ଟେଷ୍ଟ ମ୍ୟାଚ୍ଟି ହେଉଛି ଏକ ଐତିହାସିକ ଦିବାରାତ୍ର ମ୍ୟାଚ୍ ଏଥିରେ ଲାଲ୍ ବଲ୍ ପରିବର୍ତ୍ତେ ଫ୍ଲଡ୍ ଲାଇଟ୍ରେ ସ୍ୱଷ୍ଟଭାବେ ଦେଖା ଯାଉଥିବା ଗୋଲାପୀ ବଲ୍ର ବ୍ୟବହାର କରାଯାଉଛି ଉଭୟ ଭାରତ ଓ ବାଂଲାଦେଶର ଖେଳାଳିମାନେ ଇଣ୍ଡୋର୍ ଷ୍ଟାଡିୟମ୍ରେ ରାତିରେ ଆଲୋକ ବ୍ୟବହାର କରି ଗୋଲାପୀ ବଲ୍ରେ ଖେଳିବା ଅଭ୍ୟାସ କରିଥିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଭାରତୀୟ କ୍ରୀଡ଼ାଜଗତର ବିଶିଷ୍ଟ ବ୍ୟକ୍ତିମାନେ ଆକି ଏହି ମ୍ୟାଚ୍ର ଉଦ୍ଘାଟନ ଉହବରେ ଉପସ୍ଥିତ ଅଛନ୍ତି

ଟେଷ୍ଟ ମ୍ୟାଚ୍ ଖେଳୁଥିବା ଏକ ପ୍ରମୁଖ ଦେଶ ଭାରତ ଏପର୍ଯ୍ୟନ୍ତ କୌଣସି ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳି ନ ଥିଲା